ଏଫ୍ଏମ୍ ଇକୋନମିକ୍ ରିଫର୍ମସ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଦେଶରେ ଅର୍ଥନୈତିକ ସଂସ୍କାରଗୁଡ଼ିକ ଫଳବତୀ ହେଉଛି ଏକ ପ୍ରମୁଖ ଇଙ୍ଗ୍ରାଜୀ ଦୈନିକ ସମ୍ଘାଦପତ୍ରରେ ପ୍ରକାଶିତ ଲେଖାରେ ସେ କହିଛନ୍ତି ଭାରତରେ ଅର୍ଥନୈତିକ ସଂସ୍କାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ କାର୍ଯ୍ୟକାଳରେ ଦେଶରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା

ସେମାନଙ୍କ ଜମାଖାତାରେ ସିଧାସଳଖ ରିହାତି ଅର୍ଥ ଯାଇ ପହଞ୍ଚୁଛି କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ସେମାନଙ୍କର ସାମଗ୍ରୀ ବଜାରରେ ପହଞ୍ଚିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଦର୍ଶାଇ ଅର୍ଥମନ୍ତ୍ରୀ କହିଛନ୍ତି ଆନ୍ତରାଜ୍ୟ ବଜାର ସୁବିଧା ପ୍ରଦାନ ମାଧ୍ୟମରେ ସରକାର କୃଷକମାନଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ କୃଷକମାନେ କେବଳ ସେମାନଙ୍କ ଅଞ୍ଚଳର ଲାଇସେନ୍ନ ପ୍ରାପ୍ତ କ୍ରେତାମାନଙ୍କୁ ସେମାନଙ୍କର ସାମଗ୍ରୀ ବିକ୍ରୟ କରିବେ ତାହା ନୁହେଁ ସେମାନେ ଯେଉଁଠି ଚାହିଁବେ ସେଠାକୁ ସେମାନଙ୍କର ସାମଗ୍ରୀଗୁଡ଼ିକୁ ପଠାଇ ପାରିବେ ଶ୍ରୀମତୀ ସୀତାରମଣ କହିଛନ୍ତି ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାରର ବ୍ୟବହାର ଦ୍ୱାରା ଜଣେ କୃଷକ ତାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ସ୍ଥାନ ଓ ମ୍ବଲ୍ୟ ବିଷୟରେ ନିଷ୍ପଭି ନେଇପାରିବେ ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ରେ ସଂଶୋଧନ ଅଣାଯାଇ କୃଷି କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରାଯାଇ ପାରିଛି

ଦୀର୍ଘ ଦିନରୁ ପଡ଼ିରହିଥିବା ମାମଲାଗୁଡ଼ିକର ବର୍ତ୍ତମାନ ସହଜରେ ସମାଧାନ ହୋଇପାରୁଛି ସରକାର କ୍ଷମତାକୁ ଆସିବାର ବର୍ଷେ ଭିତରେ ଟିକସ କ୍ଷେତ୍ରରେ ବଡ଼ ବଡ଼ ସଂସ୍କାରମାନ ଆଣିଛନ୍ତି

ରବି ଋତୁରେ କୃଷକମାନଙ୍କଠାରୁ ଧାନ ଓ ଗହମ ମଧ୍ୟ ସଂଗ୍ରହ କରାଯାଇଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହାପରକୁ ତାମିଲନାଡ଼ୁ ଓ ଦିଲ୍ଲୀ ରହିଛି

ସବୁଠୁ କମ୍ ଆରୋଗ୍ୟ ହାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମେଘାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ତାହା ପରକୁ ଅରୁଣାଚଳ ପ୍ରଦେଶ ଓ କର୍ଣ୍ଣାଟକ ରହିଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ସେହି ସ୍ଥାନଗୁଡ଼ିକ ମଧ୍ୟରେ ବାଡ଼ମେର କୈସଲମର ଜୋଧପୁର ବିକାନୀର୍ ଶ୍ରୀଗଙ୍ଗାନଗର ଚୁରୁ ଝୁନ୍ଝୁନୁ ଅଲଓ୍ୱାର୍ ଓ ଗୋଣ୍ଡା ଅନ୍ତର୍ଭୁକ୍ତ ହରିଆଣା ରାଜ୍ୟ କୃଷି ବିଭାଗ ଭିୱାନୀ ଓ ମହେନ୍ଦ୍ରଗଡ଼ ଜିଲ୍ଲାରେ ପଙ୍ଗପାଳ ଘଉଡ଼ାଇବା କାର୍ଯ୍ୟ ସମ୍ପନ୍ନ କରିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ମଧ୍ୟ ପଙ୍ଗପାଳ ଘଉଡ଼ାଇବା କାର୍ଯ୍ୟ ସମ୍ପନ୍ନ ହୋଇଛି

ସେମାନେ ବିଭିନ୍ନ ଗଛ ଓ ଲଟାବୁଦାରେ ଲୁଚି ରହିଥିବା ପଙ୍ଗପାଳମାନଙ୍କ ଉପରେ କୀଟନାଶକ ସିଞ୍ଚନ କରି ସେମାନଙ୍କୁ ମାରୁଛନ୍ତି ମରୁଭୂମି ଅଞ୍ଚଳରେ ଏହି କାର୍ଯ୍ୟ ପାଇଁ ଏକ ବେଲ୍ ହେଲିକପୁରକୁ କାର୍ଯ୍ୟରେ ଲଗାଯାଇଛି

ଗୁଜରାତ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ଼ ବିହାର ଓ ହରିଆଣାରେ ପଙ୍ଗପାଳମାନଙ୍କ ପ୍ରବେଶ ଯୋଗୁଁ ଫସଲ ଯଦିଓ ବିଶେଷ କ୍ଷତି ଘଟିନାହିଁ ରାଜସ୍ଥାନର କିଛି ଜିଲ୍ଲାରେ ଅକ୍ସ ଫସଲ ନଷ୍ଟ ହୋଇଥିବାର ଖବର ମିଳିଛି ଗୋବିନ୍ଦ ସିଂହ ଡୋଟାସରା କଂଗ୍ରେସ ପାର୍ଟି ସଚିନ୍ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସ ରାଜ୍ୟଶାଖା ସଭାପତି ପଦ ଓ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛି କ୍ୟାବିନେଟ୍ ମନ୍ତ୍ରୀ ବିଶବେନ୍ଦ୍ର ସିଂହ ଓ ରମେଶ ମିଣାଙ୍କୁ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯାଇଛି ବିଶବେନ୍ଦ୍ର ସିଂହ ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ରମେଶ ମିଣା ଖାଦ୍ୟ ଓ ସର୍ବସାଧାରଣ ଯୋଗାଣ ମନ୍ତ୍ରୀ ଥିଲେ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଆଜି ବରିଷ୍ଣ କଂଗ୍ରେସ ନେତା ରଣଦୀପ ସ୍କରଜେବାଲା କହିଛନ୍ତି ଗୋବିନ୍ଦ ସିଂହ ଡୋଟାସରା ରାଜସ୍ଥାନ କଂଗ୍ରେସର ନୂଆ ସଭାପତି ହେବେ ସେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଆଉକିଛି ବିଧାୟକ ବିଜେପି ହାତମୁଠାକୁ ଚାଲିଯାଇଛନ୍ତି ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ପାର୍ଟିର ବରିଷ୍ଠ ନେତାମାନଙ୍କ ସହ ରାଜ୍ୟ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି

ଏହି କୋଚ୍ଗୁଡ଼ିକରେ ହାତ ନଲଗାଇ ବ୍ୟବହାର କରିବାର ସୁବିଧା ତମ୍ଭା ପାତ ଯୁକ୍ତ ହ୍ୟାଶ୍ଡରେଲ୍ ଓ ଶିଙ୍କୁଳି ପ୍ଲାଜମା ଏୟାର୍ ପ୍ୟୁରିଫିକେସନ୍ ସୁବିଧା ଓ ଟାଇଟାନିୟମ୍ ଡାଇ ଅକ୍କାଇଡ୍ କୋଟିଂ ଲଗାଯାଇଛି